ପାକ୍ଦୃତଙ୍କୁ ଡକାଇ ଭାରତର ବୈଦେଶିକ ବିଭାଗ ଜଣାଇଲା ପ୍ରତିବାଦ

ଆସନ୍ତାକାଲି ବଜେଟ୍ ଉପସ୍ଥାପନ କରାଯିବ

ଉଭୟ ସଭାଗୃହର କାର୍ଯ୍ୟଧାରା ସୁଚାରୁ ର୍ପେ ପରିଚାଳନା କରିବା ପାଇଁ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ସହ ପରାମର୍ଶ କରିବା ସକାଶେ ସରକାର ଆଜି ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି ଗତକାଲି ସନ୍ଧ୍ୟାରେ ଲୋକସଭା ବାଚସ୍କତି ସୁମିତ୍ରା ମହାଜନ ଏକ ସର୍ବଦଳୀୟ ବୈଠକ ଡକାଇଥିଲେ ବୈଠକ ପରେ ଶ୍ରୀମତୀ ମହାଜନ ସାମ୍ବାଦିକମାନଙ୍କୁ କହିଛନ୍ତି ଲୋକସଭାର କାର୍ଯ୍ୟଧାରା ସୂଚାରୁ ରୂପେ ପରିଚାଳନା ପାଇଁ ସହଯୋଗ କରିବାକୁ ସବୁ ଦଳଗୁଡ଼ିକ ତାଙ୍କୁ ପ୍ରତିଶ୍ରତି ଦେଇଛନ୍ତି ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକ ଉତ୍ଥାପନ କରିବା ପାଇଁ ବାଚସ୍କତି ସାଂସଦମାନଙ୍କୁ ଅନୁରୋଧ ଜଣାଇଛନ୍ତି ସଂସଦୀୟ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର୍ ସଂସଦୀୟ ରାଷ୍ଟ୍ମନ୍ତ୍ରୀ ବିଜୟ ଗୋୟଲ୍ ସଭାଗୃହରେ କଂଗ୍ରେସ ଦଳର ନେତା ମଲିକାର୍ଚ୍ଚନ ଖଡ୍ଗେ ଲୋକଜନଶକ୍ତି ପାର୍ଟିର ନେତା ରାମବିଳାଶ ପାସୱାନ ତୂଣମୂଳ କଂଗ୍ରେସ ନେତା ସୁଦୀପ ବନ୍ଦୋପାଧ୍ୟାୟ ଏବଂ ବିଜୁ ଜନତା ଦଳର ନେତା ଭର୍ତ୍ତୃହରି ମହତାବ ବୈଠକରେ ଯୋଗ ଦେଇଥିଲେ

ଏହି ଉଭୟ ଆସନ ପାଇଁ ଗତ ସୋମବାର ଭୋଟ୍ ଗ୍ହଣ କରାଯାଇଥିଲା

ମଧ୍ୟାହୁ ସ୍ପଦ୍ଧା ଫଳାଫଳ ଜଣାପଡ଼ିବ ବୋଲି ଆଶା କରାଯାଉଛି ଇଣ୍ଡିଆ ପାକ୍ ସର୍ବଦଳୀୟ ହ୍ରିୟାତ ସମ୍ମିଳନୀର ନେତା ମିରୁଏଜ୍ ଉମର ଫାରୁକ୍ଙ୍କ ସହ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହା ମେହେମୁଦ୍ କୁରେସି ଟେଲିଫୋନ୍ କଥାବାର୍ତ୍ତା କରିବା ନେଇ ଭାରତ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି ବୈଦେଶିକ ସଚିବ ବିଜୟ ଗୋଖ୍ଲେ ଏହି ଘଟଣାରେ ନ୍ତଆଦିଲ୍ଲୀସ୍ଥିତ ପାକ୍ ଉଚ୍ଚାୟୁକ୍ତ ସୋହେଲ୍ ମେହେମୁଦ୍ଙ୍କୁ ଗତକାଲି ନିଜ ଦପ୍ତରକୁ ଡାକି ଏ ବିଷୟରେ ଭାରତର ଆପତ୍ତି ଅବଗତ କରାଇଛନ୍ତି ମନ୍ତ୍ରଣାଳୟ ପକ୍ଷର୍ କୁହାଯାଇଛି ଯେ ଭାରତର ଏକତା ଓ ଆଞ୍ଚଳିକ ଅଖଣ୍ଡତାକୁ ବିପନ୍ନ କରିବା ପାଇଁ ଇସ୍ଲାମାବାଦ ପକ୍ଷର୍ ଯେଉଁ ଉଦ୍ୟମ କରାଯାଉଛି ତାହା ଅତ୍ୟନ୍ତ ନିନ୍ଦନୀୟ ଏଭଳି ଘଟଣାକୁ ଭାରତ ତୀବ୍ର ନିନ୍ଦା କରେ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ପାକ୍ ଦୃତଙ୍କୁ ଜଣାଇ ଦିଆଯାଇଛି ଏକ ପଡ଼ୋଶୀ ରାଷ୍ଟ୍ର ସହ କିପରି ସଂପର୍କ ରକ୍ଷାକରାଯାଏ ସେ ସଂକ୍ରାନ୍ତ ଆନ୍ତର୍ଜାତିକ ନୀତି ନିୟମ ଓ ମର୍ଯ୍ୟାଦାକୁ ପାକିସ୍ତାନ ଉଲ୍ଲଂଘନ କରୁଛି ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ହୁରିୟାତ୍ ସମ୍ମିଳନୀର ନେତାମାନଙ୍କ ସହ ପାକିସ୍ତାନ ବୈଦେଶିକ ମନ୍ତ୍ରୀଙ୍କ ଟେଲିଫୋନ୍ ବାର୍ତ୍ତା ଆପଭିଜନକ ଏବଂ ଭାରତର ଆଭ୍ୟନ୍ତରିଣ ବ୍ୟାପାରରେ ହସ୍ତକ୍ଷେପ ବୋଲି କହି ଭାରତ ପ୍ରତିବାଦ କରିଛି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆହୁରି କୁହାଯାଇଛି ଯେ ଜାମ୍ମୁ କାଶ୍ମୀର ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଏହା ଭାରତରେ ଅଛି ଓ ରହିବ କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନର କୌଣସି ହକ୍ ନାହିଁ ତୁରନ୍ତ ଏଭଳି ଅନୈତିକ କାର୍ଯ୍ୟରୁ ଇସ୍ଲାମାବାଦ କର୍ତ୍ତୂପକ୍ଷ ନିଙ୍କକୁ ଦୂରେଇ ରଖିବାକୁ ଭାରତ ପାକ୍ ଦୂତଙ୍କୁ କହିଛି ତା' ନ କଲେ ଏଭଳି ଘଟଣାର ପରିଣାମ ମନ୍ଦ ହେବ ବୋଲି ଭାରତ ସତର୍କ କରାଇ ଦେଇଛି

ଏହି ଦୁଇ ସଂଗଠନର କର୍ମକର୍ତ୍ତାମାନେ କହିଛନ୍ତି ଯେ ଆସନ୍ତାମାସରେ ହେବାକୁ ଥିବା ପରୀକ୍ଷାକୁ ଦୃଷ୍ଟିରେ ରଖି ଏହି ଧର୍ମଘଟକୁ ପ୍ରତ୍ୟାହାର କରିନିଆଯାଇଛି ଏହି ପ୍ରସଙ୍ଗରେ ମାଡ୍ରାସ ହାଇକୋର୍ଟଙ୍କ ମତାମତ ଏବଂ ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କର ଆବେଦନକୁ ବିଚାରକୁ ନେଇ ଧର୍ମଘଟ ପ୍ରତ୍ୟାହାର କରାଯାଇଛି ତେବେ ଏହି ଧର୍ମଘଟକୁ ସାମୟିକ ସ୍ଥୁଗିତ ରଖାଯାଇଛି ବୋଲି ସେମାନେ କହିଛନ୍ତି

ମୁଖ୍ୟମନ୍ତ୍ରୀ କେ ପଲାନିସ୍ୱାମୀ ଓ ବିରୋଧୀଦଳ ନେତା ଷ୍ଟାଲିନ୍ ଧର୍ମଘଟକୁ ଜନସ୍ୱାର୍ଥ ଦୃଷ୍ଟିରୁ ପ୍ରତ୍ୟାହାର କରିନେବାକୁ ନିବେଦନ ମଧ୍ୟ କରିଥିଲେ ଫରେନ୍ କୋର୍ଟ ହିନ୍ଦୁ ମ୍ୟାରେଜ୍ ବମ୍ଧେ ହାଇକୋର୍ଟ ଏକ ରାୟରେ କହିଛନ୍ତି ଯେ ହିନ୍ଦୁ ରୀତିରେ ସଫପନ୍ନ ହୋଇଥିବା ବିବାହ ଓ ଭାରତରେ ଏହାର ପଞ୍ଜିକରଣ ହୋଇଥିଲେ ଏହି ଘଟଣାରେ ଛାଡ଼ପତ୍ର ମାମଲା କୌଣସି ବିଦେଶୀ ଅଦାଲତରେ ରୁଜୁ କରାଯାଇ ପାରିବ ନାହିଁ ବିଚାରପତି ଆର୍ଡି ଧନୁକା ଏ ସଂକ୍ରାନ୍ତ ଏକ ମାମଲାର ବିଚାର କରି ଏହି ରାୟ ଦେଇଛନ୍ତି

ବିବାହ ପରେ ଦୁହେଁ ବ୍ରିଟେନ୍ ଚାଲିଯାଇଥିଲେ ହେଁ ଦାମ୍ପତ୍ୟ ଜୀବନ ଠିକ୍ ରହିନଥିଲା ଏବଂ ମହିଳା ଜଣଙ୍କ ଭାରତ ଚାଲିଆସିଥିଲେ ପରେ ତାଙ୍କ ସ୍ୱାମୀ ମାଞ୍ଚେଷ୍ଟରର ଏକ କୋର୍ଟରେ ପତ୍ନୀଙ୍କୁ ଛାଡ଼ପତ୍ର ଦେବାକୁ ଏକ ମାମଲା ରୁଜୁ କରିଥିଲେ ନୋଟିସ୍ ପାଇବା ପରେ ସଂପୃକ୍ତ ମହିଳା ବମ୍ଭେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମାମଲାର ବିଚାର କରି ଅଦାଲତ କହିଛନ୍ତି ଯେ ଭାରତରେ ପଞ୍ଜିକୃତ କୌଣସି ବିବାହର ବିଚ୍ଛେଦ ପାଇଁ ବିଦେଶୀ ଅଦାଲତରେ ମାମଲା ରୁଜ୍କୁ ହୋଇପାରିବ ନାହି ସେହିଭଳି ହିନ୍ଦୁ ରୀତିନୀତିରେ ହୋଇଥିବା ବିବାହର ବିଚ୍ଛେଦ ପାଇଁ ମଧ୍ୟ ସଂପୃକ୍ତ ଉଭୟ ପକ୍ଷ ବିଦେଶୀ କୋର୍ଟରେ ମାମଲା ରୁଜୁ କରିପାରିବେ ନାହିଁ ହିନ୍ଦୁ ବିବାହ ଆଇନ ଅନୁସାରେ ବିଚାରପତି ଏହି ରାୟ ଦେଇଛନ୍ତି ଡବୁବିସିସି ମୁଖ୍ୟନିର୍ବାଚନ କମିଶନର ସୁନୀଲ ଅରୋଡ଼ାଙ୍କ ନେତୃତ୍ୱରେ ଆୟୋଗର ଏକ ପୂର୍ଣ୍ଣାଙ୍ଗ ଦଳ ଗତକାଲି ସନ୍ଧ୍ୟାରେ କଲିକତାରେ ପହଞ୍ଚୁଛନ୍ତି ଆଗାମୀ ଲୋକସଭା ନିର୍ବାଚନ ନେଇ ପଶ୍ଚିମବଙ୍ଗର ପ୍ରସ୍ତୁତି ସଂପର୍କରେ କମିଶନ ସମୀକ୍ଷା କରିବେ ସରକାରୀ ଭାବେ ମିଳିଥିବା ସମ୍ଭାଦ ଅନୁସାରେ ଆଜି ନିର୍ବାଚନ ଆୟୋଗ ବିଭିନ୍ନ ରାଜନୈତିକ ଦଳ ରାଜ୍ୟ ନିର୍ବାଚନ ଅଧିକାରୀ ନୋଡାଲ୍ ଅଧିକାରୀ ଏବଂ କେନ୍ଦ୍ରୀୟ ପୁଲିସ୍ ବାହିନୀର ପ୍ରତିନିଧିମାନଙ୍କ ସହ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା କରିବେ ଏହାଛଡ଼ା କମିଶନର ସଦସ୍ୟମାନେ ଜିଲ୍ଲାପାଳ ଏବଂ ଏସ୍ପିମାନଙ୍କୁ ଭେଟି ଆଇନ ଶୃଙ୍ଖଳା ପରିସ୍ଥିତି ବିଷୟରେ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି ଆସନ୍ତାକାଲି ରାଜ୍ୟର ମୁଖ୍ୟ ଶାସନ ସଚିବ ଘରୋଇ ସଚିବ ପୁଲିସ୍ ମହାନିର୍ଦ୍ଦେଶକ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କୁ କମିଶନର ସଦସ୍ୟମାନେ ଭେଟି ନିର୍ବାଚନ ପ୍ରସ୍ତୁତି ସଂପର୍କରେ ଆଲୋଚନା କରିବେ ଏଆଇ ନଜାଫ୍ ଏୟାର ଇଞ୍ଜିଆ ନୂଆଦିଲ୍ଲୀରୁ ଇରାକର ପବିତ୍ର ନଗରୀ ନଜାପ୍ ମଧ୍ୟରେ ବିମାନ ସେବା ଆରମ୍ଭ ହେବାକୁ ଯାଉଛି

ସିହା ମୁସଲମାନମାନଙ୍କ ପାଇଁ ଏହା ଏକ ପବିତ୍ର ସ୍ଥଳ ଭାବେ ବିବେଚିତ ହୋଇଥାଏ

ଏହି କଥାବାର୍ତ୍ତାରେ ଆମେରିକାର ସ୍ୱତନ୍ତ୍ର ପ୍ରତିନିଧି କଲ୍ମେ ଖଲିଲ୍ ଜାଦ୍ ଏହି କଥାବାର୍ତ୍ତାରେ ଭାଗ ନେଇଛନ୍ତି ନିକଟରେ ଶେଷ ହୋଇଥିବା ଚତ୍ରର୍ଥ ପର୍ଯ୍ୟାୟ କଥାବାର୍ତ୍ତା ସନ୍ତୋଷଜନକ ରହିଛି ବୋଲି ଖଲିଲ୍ ଜାଦ୍ କହିବା ପରେ ରାଷ୍ଟ୍ରପତି ଟ୍ରମ୍ମ୍ ଏହି ବହୁପାକ୍ଷିକ ଆଲୋଚନା ପରେ ନିଜର ମତ ରଖିଛନ୍ତି ଶେଷ ପର୍ଯ୍ୟାୟ ଆଲୋଚନା ଦୋହାରେ ଗତ ସପ୍ତାହରେ ଅନୁଷ୍ଠିତ ହୋଇଥିଲା ଏଥିରେ ତାଲିବାନର ପ୍ରତିନିଧି ମଧ୍ୟ ଭାଗ ନେଇଥିଲେ ଏହି ଦୀର୍ଘ ଲଢ଼େଇର ଅବସାନ କିପରି ଘଟିବ ସେ ନେଇ ଆମେରିକା ଓ ତାଲିବାନ ପ୍ରତିନିଧିମାନେ ଏକ ଚିଠା ପ୍ରସ୍ତୁତ କରିଛନ୍ତି

ଏହା ପୂର୍ବାପେକ୍ଷା ଅଧିକ ଦକ୍ଷ ଓ ଭଲ ବୋଲି ଟ୍ରମ୍ପ ପ୍ରଶାସନ ପକ୍ଷରୁ କୁହାଯାଇଛି ଏହାଦ୍ୱାରା ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଉତ୍ତମ ପ୍ରତିଭାଧାରୀମାନେ ଆମେରିକାକୁ ଆସିବାର ସୁଯୋଗ ପାଇବେ ବୋଲି ଆମେରିକା କହିଛି

ଏହି ଶୃଙ୍ଖଳା ପରେ ଭାରତୀୟ ମହିଳା ଦଳ ଆୟାର୍ଲାଣ୍ଡ ବିରୁଦ୍ଧରେ ଦୁଇଟି ମ୍ୟାଚ୍ ଖେଳିବ କ୍ରିକେଟ ହାମିଲଟନ୍ଠାରେ ଆଜି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚତୁର୍ଥ ଦିନିକିଆ ଆର୍ନ୍ତଜାତିକ କ୍ରିକେଟ ମ୍ୟାଚ ଖେଳାଯିବ

ପ୍ରଥମ ତିନୋଟି ମ୍ୟାଚ୍ ଜିତି ଭାରତ ସିରିଜ୍ ବିଜୟୀ ହୋଇସାରିଛି

ବିରାଟ କୋହଲି ଭାରତୀୟ ଦଳରେ ସାମିଲ ହୋଇନାହାନ୍ତି ଅଷ୍ଟ୍ରେଲିଆ ବିପକ୍ଷରେ ଆଗାମୀ ସିରିଜ୍ ପାଇଁ ତାଙ୍କୁ ବିଶ୍ରାମ ଦିଆଯାଇଛି ରୋହିତ ଶର୍ମା କୋହିଲିଙ୍କ ସ୍ଥାନରେ ଦଳର ନେତୃତ୍ୱ ନେଇଛନ୍ତି